ମାତ୍ର ଜିଏସ୍ଟି ଲାଗୁ ହେବା ପରେ ଏସବୁ ଦ୍ରବ୍ୟକୁ କରମୁକ୍ତ କରାଯାଇଛି ସେହିପରି ରାଜ୍ୟରେ ଜିଏସ୍ଟି ଆଦାୟରେ ଉନ୍ନତି ଘଟିଛି ବୋଲି ଶ୍ରୀ ବେହେରା କହିଛନ୍ତି

ସେହିଦିନ ଭୋଟ୍ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ